ଜାନ୍ମୁ କାଶ୍ମୀର ସଂକ୍ରାନ୍ତରେ ଭାରତର ଏହି ନିଷ୍ପଭି ପରେ ଦୁଇ ଦେଶର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ କଥାବାର୍ତ୍ତା କଥାବାର୍ତ୍ତା ବେଳେ ଶ୍ରୀ ମୋଦୀ ସନ୍ତାସବାଦ ଓ ହିଂସା ମୁକ୍ତ ବାତାବରଣ ସୃଷ୍ଟି ଏବଂ ସୀମାପାରି ଆତଙ୍କବାଦ ଦମନର ଗୁରୁତ୍ୱ ବିଷୟରେ ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି ଭାରତ ସରକାର ଓ ଭାରତର ପଦକ୍ଷେପ ସଂକ୍ରାନ୍ତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କିଛି ଦିନ ହେବ ଉତ୍ତେଜନାମୂଳକ ବୟାନ ଦେଉଥିବାରୁ ଶ୍ରୀ ମୋଦୀଙ୍କ ଏହି ପ୍ରତିକ୍ରିୟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଶ୍ରୀ ମୋଦୀ ଓ ଶ୍ରୀ ଟ୍ରମ୍ଫ୍ଙ୍କ ମଧ୍ୟରେ ଅଧଘଣ୍ଟା ପର୍ଯ୍ୟନ୍ତ ଏହି କଥାବାର୍ତ୍ତାରେ ଦ୍ୱିପାକ୍ଷିୟ ଓ ଆଞ୍ଚଳିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା ୱାଶିଂଟନ୍ର ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ଓ ଶାନ୍ତି ବଜାୟ ରଖିବାକୁ ଶ୍ରୀ ଟ୍ରମ୍ପ୍ ପ୍ରଧାନନ୍ତ୍ରୀଙ୍କୁ ଜଣାଇଛନ୍ତି

ସେଠାରେ ଅବସ୍ଥାପିତ ହେବା ପରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପଖୁଆଇ ଏହାର ଇଞ୍ଜିନ୍ର ବେଗକୁ ନିୟନ୍ତିତ କରାଯିବ ଏହାପରେ ଆସନ୍ତାକାଲିଠାରୁ ସେପ୍ଟେମ୍ବର ମାସ ପହିଲା ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ଯାନକୁ ଚନ୍ଦ୍ରରର ନିକଟବର୍ତ୍ତୀ କରାଯିବ

ଏଚ୍ଏମ୍ ସିଏମ୍ଏସ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଶ୍ରୀ ଶାହାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଶ୍ରୀ ସୋନୱାଲ୍ ଜାତୀୟ ନାଗରିକ ପଞ୍ଜିକା ଏନ୍ଆର୍ସିର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ ଶାହାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂହ ରାଜ୍ୟରେ ପ୍ରବଳ ବର୍ଷା କନିତ କ୍ଷୟକ୍ଷତି ସମ୍ପର୍କରେ ଶ୍ରୀ ଶାହାଙ୍କୁ ଅବଗତ କରାଇଥିଲେ

ସ୍ୱରାଷ୍ଟ୍ରମନ୍ତ୍ରୀ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କୁ ମଧ୍ୟ ଭେଟିଥିଲେ ପିଏମ୍ ହମିଦ୍ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କରାଜାଇ ଗତକାଲି ନ୍ନଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଆଫଗାନିସ୍ତାନରେ ଶାନ୍ତି ସ୍ତିରତା ଓ ନିରାପଭା ବଜାୟ ରଖିବା ପାଇଁ ଭାରତର ସହଯୋଗ ଅବ୍ୟାହତ ରହିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ କରଜାଇଙ୍କୁ କହିଥିଲେ

ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କକୁ ବଜାୟ ରଖିବା ସହିତ ବିଭିନ୍ନ କ୍ଷେତ୍ରରେ ଆଫଗାନିସ୍ତାନକୁ ଭାରତର ସହଯୋଗ ସକାଶେ ଶ୍ରୀ କରଜାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ

ଲାଟଭିଆର ରାଜଧାନୀ ରିଗା ଠାରେ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡ଼ୁ କହିଛନ୍ତି ବ୍ୟବସାୟ ପୁଞ୍ଜିନିବେଶ ସଂସ୍କୃତି ଶିକ୍ଷାକ୍ଷେତ୍ରରେ ସହଯୋଗ ତଥା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଲାଟଭିଆ ସହ ସଂପର୍କକୁ ମଜବୁତ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ରହିଛି ଲାଟଭିଆରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ପ୍ରବାସୀ ଭାରତୀୟ ଓ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି ବାଲଟିକ୍ ଉପସାଗରବର୍ତ୍ତୀ ତିନିଦେଶୀୟ ଗସ୍ତରେ ଯାଇଥିବା ଶ୍ରୀ ନାଇଡୁ କହିଛନ୍ତି ସୂଚନା ପ୍ରସୁକ୍ତି ହାଇଟେକ୍ କୃତିମ ଗୁଇନ୍ଦା ବା ରୋବର୍ଚ୍ ଜ୍ଞାନକୌଶଳ ତଥା ନବୀନତା କ୍ଷେତ୍ରରେ ବିଶ୍ୱର ଚତୁର୍ଥ ଶିଳ୍ପ ବିପ୍ଲବ ସୃଷ୍ଟି ହୋଇଥିଲା ବେଳେ ଭାରତ ଓ ଲାଟଭିଆ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇପାରିବେ

ତାଙ୍କୁ ତାକା ବିମାନ ବନ୍ଦରରେ ସେଠାକାର ବୈଦେଶିକ ମନ୍ତ୍ରୀ ଡକ୍ଟର ଏକେ ଅବଦୁଲ୍ଲ ମୋମେନ୍ ସ୍ୱାଗତ କରିଥିଲେ ଜୟଶଙ୍କର ଆଜି ତାଙ୍କର ବାଙ୍ଗଲାଦେଶ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ସେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମଧ୍ୟ ଭେଟିବେ ଦ୍ୱିତୀୟ ଥର ପାଇଁ ମୋଦୀ ସରକାର ଶାସନକୁ ଆସିବା ପରେ ପ୍ରଥମଥର ପାଇଁ ମନ୍ତ୍ରୀ ଶ୍ରୀ ଜୟଶଙ୍କର ବାଙ୍ଗଲାଦେଶ ଗସ୍ତରେ ଯାଇଛନ୍ତି

ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ସୟଦ୍ ଶେରିଶ୍ ଅସ୍ଗର ଗତକାଲି ଶ୍ରୀନଗରଠାରେ ସାମ୍ଘାଦିକମାନଙ୍କୁ କହିଛନ୍ତି ଯେ କାଶ୍ମୀର ଉପତ୍ୟକାରେ ସବୁ ସରକାରୀ କାର୍ଯ୍ୟାଳୟ ଖୋଲିଛି ଓ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲିଛି ଶ୍ରୀନଗରରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଗତକାଲି ଖୋଲିଥିବା ସେ ଜଣାଇଛନ୍ତି ଶ୍ରୀ ଅସଗର କହିଛନ୍ତି ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲିଯିବା ପରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଆଜିଠାରୁ ଖୋଲିବାକୁ ସରକାର ନିଷ୍ପଭି ନେଇଛନ୍ତି କାମ୍ମୁ ଡିଭିଜନର କମିଶନର ସଞ୍ଜୀବ ବର୍ମା କହିଛନ୍ତି ବୈଷୟିକ ତୂଟି ଯୋଗୁଁ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ଏବଂ ଖୁବ୍ ଶୀଘ୍ର ଏହା ପୁନଃ ସ୍ଥାପିତ ହେବ ରାଜ୍ୟ ସରକାରଙ୍କ ମୁଖପାତ୍ର ରୋହିତ କଂସଲ କହିଛନ୍ତି ଶ୍ରୀନଗରର ଅଧିକାଂଶ ଅଞ୍ଚଳର ଲ୍ୟାଣ୍ଡଲାଇନ୍ ଫୋନ୍ ସେବା ଚାଲୁ ହୋଇଛି ପାକ୍ ଆର୍ମି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସେ ଦେଶର ସେନାବାହିନୀ ମୁଖ୍ୟ ଜେନେରାଲ୍ କମରଜାଭେଦ୍ ବକ୍ତୱାଙ୍କ କାର୍ଯ୍ୟକାଳ ଆଉ ତିନିବର୍ଷ ବୃଦ୍ଧି କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ବିଷୟରେ ଡନ୍ ସମ୍ଭାଦପତ୍ରରେ କୁହାଯାଇଛି ଆଞ୍ଚଳିକ ନିରାପତ୍ତା ପରିବେଶ ଦୃଷ୍ଟିରୁ ଏଭଳି ନିଷ୍କଭି ନିଆଯାଇଛି

ଖୟାମ୍ ବିଶିଷ୍ଟ ସଂଗୀତକାର ତଥା ନିର୍ଦ୍ଦେଶକ ଖୟାମ୍ଙ୍କର ପରଲୋକ ଘଟିଛି ହିନ୍ଦୀ ସିନେମା ଜଗତର ଜଣେ ଉକ୍କୁଷ୍ଟ ସଂଗୀତ ନିର୍ଦ୍ଦେଶକ ଭାବେ ସେ ପରିଚିତ ଥିଲେ କଭି କଭି ଓ ଉମରାଓଜାନ୍ ଭଳି ସିନେମାରେ ସେ ସଂଗୀତକାର ଥିଲେ

ସେ ତ୍ରୀଶୁଲ୍ ନୁରୀ ଓ ସୋଲା ଔର୍ ସବ୍ନମ୍ର ସଂଗୀତକାର ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ ତାଙ୍କର ନାମ ମହଜ୍ଞଦ ଜହୁର୍ ହସ୍ମୀ ଥିବା ବେଳେ ଲୋକେ ତାଙ୍କୁ ଖୟାମ୍ ଭାବରେ ବେଶି ଜାଣିଥିଲେ

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍ଗର ଚଳଚ୍ଚିତ୍ର ନିର୍ମାତା ମୁଜାଫର ଅଲ୍ଲୀ ତଥା ଅନ୍ୟମାନେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଖୟାମ୍ ତାଙ୍କର ଉଚ୍ଚକୋଟିର ସଂଗୀତ ବ୍ୟତୀତ ଜଣେ ଭଲ ମଣିଷ ଓ ଉଦୀୟମାନ କଳାକାରମାନଙ୍କୁ ପ୍ରୋହାହନ ଦେଉଥିବା ବ୍ୟକ୍ତି ଭାବେ ମନେ ରହିବେ ୟୁଏସ୍ ମିଶାଇଲ୍ ଭୂପୃଷ୍ଠରୁ ଲକ୍ଷ୍ୟଭେଦୀ ମଧ୍ୟମ ଦୂରଗାମୀ କ୍ରଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ଆମେରୀକା ପ୍ରତିରକ୍ଷା ବିଭାଗ ଘୋଷଣା କରିଛି ପରମାଣୁ କ୍ଷମତାସପନ୍ନ ଏଭଳି ଅସ୍ତ୍ରଗୁଡ଼ିକୁ ନଷ୍ଟ କରିବା ଲାଗି ରୁଷିଆ ସହ ସ୍ୱାକ୍ଷରିତ 'ଶୀତଳଯୁଦ୍ଧ ଯୁଗର ଅବସାନ ରାଜିନାମା'ରୁ ଓହରିଯିବାର ମାତ୍ର କେଇ ସପ୍ତାହ ପରେ ଆମେରିକା ଏହି ପରୀକ୍ଷଣ କରିଛି ଆମେରିକା ନୌବାହିନୀ ଦ୍ୱାରା ନିୟନ୍ତ୍ରିତ କାଲିଫର୍ଷିଆର ଲସ୍ଆଞ୍ଜେଲ୍ ଉପକୂଳବର୍ତ୍ତୀ ସାନ ନିକୋଲାସ ଦ୍ୱୀପର ଗତ ରବିବାର ଦିନ ଏହି ପରୀକ୍ଷା କରାଯାଇଛି

ପରମାଣ୍ର ଅସ୍ତ ଖଞ୍ଜାଯାଇନଥିବା ଏହା ଏକ ପାରମ୍ପରିକ କ୍ଷେପଣାସ୍ତ ବୋଲି କୁହାଯାଉଛି ଅଗଷ୍ଟ ଦୁଇ ତାରିଖରେ ମଧ୍ୟମ ଦୂରଗାମୀ ପରମାଣୁ ଶକ୍ତି ଚୁକ୍ତି ଅକାମୀ ହୋଇଯିବା ପରେ ଆମେରିକା ତାର ପରମାଣ୍ଡ ଯୁଦ୍ଧ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏହି ପରୀକ୍ଷଣ କରିଛି

ନିଗମବୋଧ ଘାଟରେ ପାଣି ପସି ଯାଇଥିବାର ଖବର ମିଳିଛି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତକାଲି କହିଛନ୍ତି ନଦୀକୁଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଅନେକ ଟିମ୍ ଗଠନ କରାଯାଇଛି

ନିଖୋଜ ଲୋକମାନଙ୍କୁ ଜୋରସୋର୍ରେ ଖୋକାଖୋଜି ଚାଲିଛି

ଏଚ୍ଏସ୍ ପ୍ରଣୟ ଫିନ୍ଲାଣ୍ଡର ଏଟୁ ହେନୋଙ୍କୁ ପରାସ୍ତ କରିଥିଲେ ଗତକାଲି ମହିଳା ବିଭାଗ ଡବଲ୍ୱରେ ଭାରତୀୟ ଯୋଡ଼ି ମେଘନା କାକମ୍ପୁଡ଼ି ଏବଂ ଏସ୍ ପୁର୍ବିସା ସେମାନଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍ କିତି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି ଅନ୍ୟ ପକ୍ଷରେ ମହିଳା ବିଭାଗରେ ଉଭୟ ପିଭି ସିନ୍ଧୁ ଓ ସାଇନା ନେହେଓ୍ବାଲ୍ ପ୍ରଥମ ରାଉଣ୍ଡରେ ୱାକୋଭର୍ ପାଇ ଦ୍ୱିତୀୟ ରାଉଣରେ ପହଞ୍ଚିଛନ୍ତି